ବିଭିନ୍ନ କିଲ୍ଲାର ମେଡିକାଲ୍ଗୁଡ଼ିକରେ ଶଯ୍ୟାସଂଖ୍ୟା ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିଉିଭ୍ମିକୁ ବୂଧି କରାଯାଇଛି

ଆଜି ଏନେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀ ନାଏକ ବର୍ଉମାନ ଆଇସିୟୁର ଭେଷିଲେଟର୍ରେ ଅଛନ୍ତି ଆବଶ୍ୟକ ହେଲେ ତାଙ୍କୁ ଭଲ ହସିଟାଲ୍କୁ ସ୍ଚାନାନ୍ନର କରାଯିବ

ଏଥିପାଇଁ ହିତାଧିକାରୀଙ୍କୁ ଅନ୍ଲାଇନ୍ ବୁକିଂ କରିବାକୁ ହେବ

ସେହିଭଳି ଟ୍ରେନ୍ରେ ପ୍ରିପେଡ୍ କ୍ୟାଟରିଂ ସେବାକୁ ବନ୍ କରିଦିଆଯାଇଛି ଯାତ୍ରୀ ପୂର୍ବରୁ ପ୍ୟାକ୍ ହୋଇଥିବା ଭୋଜନ ପାନୀୟ ଜଳ କିଶିପାରିବେ